ସ୍ୟାଟ୍ରେ ଖାଲି ପଡିଥିବା ପ୍ରଶାସନିକ ଏବଂ ଜୁଡ଼ିସିଆଲ ପଦ ପ୍ରରଣ କରିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି

ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ସେମାନେ ରାସ୍ତାକୁ ଓହ୍ଲାଇଥିଲେ

ଫଳରେ ମାସ ମାସ ଧରି ଧାନବସ୍ତାଗୁଡ଼ିକ ସେଠାରେ ପଡ଼ିରହ୍ରଛି

ଚାଷୀମାନେ ଧାନର ଉପଯୁକ୍ତ ପ୍ରାପ୍ୟ ଠିକ୍ ସମୟରେ ପାଇପାର୍ବନାହାନ୍ତି ଏବଂ ଦଲାଲମାନଙ୍କ ଶିକାର ହେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି

ସମ୍ୟଲପୁର ହୀରାକୁଦ ବନ୍ଧ ନିକଟରେ ସିଲ ଓଏ ନିର୍ମାଣ କରାଯିବ

ଏ ନେଇ ଟେଣ୍ଡର ମଧ୍ଧ ସରିଛି